ପିଏମ୍ ଷ୍ଟେଟ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ବୈଠକରେ କୋଭିଡ ନାଇଣ୍ଟିନ୍ ପରିସ୍ଥିତି ସଂକ୍ରାନ୍ତୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଉଛି ଗତମାସରୁ ଦେଶବ୍ୟାପୀ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ହେବା ଠାରୁ ପ୍ରଧାନମନ୍ତ୍ରୀଙ୍କର ରାଜ୍ୟ ମ୍ରଖ୍ୟମନ୍ତ୍ରୀମାନଙ୍କ ସହ ଏହା ହେଉଛି ତୂତୀୟ ବୈଠକ

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗତକାଲି ନୁଆଦିଲ୍ଲୀର ଏମ୍ସ ଟ୍ରମାସେଣ୍ଟର ଗସ୍ତକରିବା ସମୟରେ କୋଭିଡ ନାଇଷ୍ଟିନ୍ର ମ୍ରକାବିଲା ପାଇଁ ପ୍ରସ୍ତ୍ରତିର ସମୀକ୍ଷା କରିଥିଲେ

ଜାଭେଡକର କୋଭିଡ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି କୋଭିଡ ନାଇଣ୍ଟିନ୍ର ମୁକାବିଲା ପାଇଁ ସମଗ୍ର ବିଶ୍ୱ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛି ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ବିଶ୍ୱକୁ ଏଭଳି ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବା ଆବଶ୍ୟକ ପିଟର୍ସବର୍ଗ ଜଳବାୟୁ ପରିବର୍ତ୍ତନ କଥାବାର୍ତ୍ତା ପାଇଁ ତାଙ୍କର ବାର୍ଭାରେ ଶ୍ରୀ ଜାଭେଡକର କହିଛନ୍ତି ଦେଶମାନେ ଏକୁଟିଆ ହୋଇ କୌଣସି କାର୍ଯ୍ୟ କରିପାରିବେ ନାହିଁ ବୋଲି କୋଭିଡ ନାଇଷ୍ଟିନ୍ ଆମକୁ ଶିକ୍ଷା ଦେଇଛି ସେ କହିଛନ୍ତି ଭବିଷ୍ୟତରେ ଆମ ସମସ୍ତଙ୍କୁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ହେବ ଜଳବାୟୁ ପରିବର୍ତ୍ତନ ଚ୍ୟାଲେଞ୍ଜ ଗୁଡ଼ିକର ମୁକାବିଲା କରିବାକୁ ସମଗ୍ର ବିଶ୍ୱକୁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଚ୍ଛନ୍ତି

କୋଭିଡ ହୋମିଓପ୍ୟାଥସ କୋଭିଡ ନାଇଷ୍ଟିନ୍ ସଂକ୍ରମିତ ମାନଙ୍କର ହୋମିଓପ୍ୟାଥି ଚିକିତ୍ସା ପାଇଁ ଆୟୁଷ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଥିବା ବିଷୟରେ ହ୍ୱାଟ୍ୱଆପ୍ରେ ପ୍ରଚାରିତ ଖବରକ୍ ସରକାର ସମ୍ପର୍ଷର୍ଣ୍ଣର୍ପେ ପ୍ରତ୍ୟାଖାନ କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ପିଆଇବି ଏହି ଖବର ସମ୍ପର୍ଣ୍ଣ ମିଥ୍ୟା ଓ ଭିଭିହୀନ ବୋଲି କହିଛି ପିଆଇବି କହିଛି କୋଭିଡ ନାଇକ୍ଷିନ୍ ପାଇଁ ଆୟୁଷର ଭୂମିକା ସଂକ୍ରାନ୍ତରେ ଏକ ସ୍ପଚ୍ଚକାଳୀନ ଗବେଷଣା ପାଇଁ ପ୍ରସ୍ତାବ ସହ ମନ୍ତଶାଳୟ ଏକ ବ୍ୟବସ୍ଥା ସ୍ଥାପନ କରିଛି

ମନ୍ତ୍ରଣାଳୟ କହିଛି ଏଭଳି ମୃତଦେହଗୁଡ଼ିକୁ ଦେଶକୁ ଅଣାଯିବା ପାଇଁ ଏପର୍ଯ୍ୟନ୍ତ ଅନୁମତି ଦିଆଯାଇନାହିଁ ଦେଶର ଯେଉଁ ଯେଉଁ ସ୍ଥାନରେ ଏଭଳି ମୃତଦେହଗୁଡ଼ିକ ଆସି ପହଞ୍ଚିଛି ସେଗୁଡ଼ିକର ମୃତ୍ୟୁର କାରଣକୁ ନିଣ୍ଚିତ କରିବା ଭାରତୀୟ ଦ୍ୱତାବାସରୁ ଏନ୍ଓସି ଓ ଶବକୁ ସଂରକ୍ଷଣ କରି ରଖିବା ସଂସ୍ଥା ଗୁଡ଼ିକର ସାର୍ଟିଫିକେଟ ଦେଖାଇବା ଅତ୍ୟନ୍ତ ଜରୁରୀ

ପିପିଇ ଉତ୍ପାଦନରେ ବେଙ୍ଗାଲୁରୁ ଏକ ମୁଖ୍ୟ କେନ୍ଦ୍ର ହୋଇଛି

ଏହାଛଡା ତାମିଲନାଡ଼ୁର ତିରୁପୁର ଚେନ୍ନାଇ ଓ କୋଇମ୍ଭାଟୁର ଗୁଜୁରାଟର ଅହମ୍ମଦାବାଦ ଓ ବଡୋଦ୍ରା ପଞ୍ଜାବର ଫଗଓ୍ୱାଡା ଓ ଲୁଧିଆନା ଏବଂ କୋଲକାତା ଦିଲ୍ଲୀ ନୋଇଡା ଗୁରୁଗ୍ରାମ ଓ ଆଉକିଛି ସ୍ଥାନରେ ପିପିଇଗୁଡ଼ିକର ଉତ୍ପାଦନ ହେଉଛି

କୋଭିଡ କୋଇଷ୍ଟିନ୍ର ମୁକାବିଲା ପାଇଁ ସମ୍ମୁଖରେ ରହି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସୁରକ୍ଷା ଦେବା ଦିଗରେ ଏହା ଏକ ବୃହତ୍ତ ପଦକ୍ଷେପ ଆବଶ୍ୟକ ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ପିପିଇ ଯୋଗାଉଛି ଗଡକରୀ ଓଭରସିଜ୍ସ ଷ୍ଟୁଡେଣ୍ଟ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବିଦେଶରେ ରହି ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ଅସୁବିଧାର ସାହସର ସହ ସମ୍ମୁଖୀନ ହେବାକୁ ପରାମର୍ଶ ଦେଇଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରି ମନ୍ତ୍ରୀ କହିଛନ୍ତି ଆମେ ଯେତେବେଳେ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହେଉଛେ ସେତେବେଳେ ଆମ ସମସ୍ତଙ୍କୁ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟାଗତ ନିୟମାବଳୀ ଓ କୋଭିଡ ନାଇଷ୍ଟିନ୍ ଭୂତାଣୁ ବ୍ୟାପିବାକୁ ରୋକିବା ପାଇଁ ସମସ୍ତ ଆଗୁଆ ସତର୍କତାମଳକ ପଦକ୍ଷେପ ଗ୍ରହଣ କରିବାକୁ ହେବ

ସେଠାରେ କିିିି ସନ୍ତାସବାଦୀ ଲୁଚି ରହିଥିବାର ଗୁପ୍ତ ସ୍ୱଚନା ମିଳିଥିଲା

ଏକ ବିବୃଭିରେ ରିଜର୍ଭ ବ୍ୟାଙ୍କ କହିଛି କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ପୁଞ୍ଜି ବଜାରରେ ପ୍ରବଳ ଉତ୍ଥାନ ପତନ ଦେଖିବାକୁ ମଳିଥିବାରୁ ଏହାର ମ୍ୟୁଚାଲ ଫଶ୍ଡ ଗୁଡ଼ିକ ଉପରେ କୁ ପ୍ରଭାବ ପଡିଛି ଓ ସେମାନଙ୍କ ପାଖରେ ନଗଦୀର ଅଭାବ ଦେଖାଦେଇଛି ବ୍ୟାଙ୍କମାନେ ସୋମବାରଠାରୁ ଶୁକ୍ରବାର ମଧ୍ୟରେ ଯେକୌଣସି ସମୟରେ ପାଣ୍ଠି ପାଇବା ପାଇଁ ଆବେଦନ କରିପାରିବେ ଏହି ସ୍ୱତନ୍ତ୍ର ନଗଦୀ ଅର୍ଥକୁ ବ୍ୟାଙ୍କମାନେ ମ୍ୟୁଚାଲଫଣ୍ଡ ଗୁଡ଼ିକର ଆବଶ୍ୟକ ନଗଦୀ ଯୋଗାଣ ପାଇଁ ବ୍ୟବହାର କରିପାରିବେ ଏହି ଅର୍ଥକୁ ରଣ ଆକାରରେ ଦିଆଯାଇପାରିବ ସାଉଦୀ ଆରବ ଡେଥ୍ ପେନାଲ୍ଟି ସାଉଦୀ ଆରବ ବାଳ ଅପରାଧୀମାନଙ୍କ ଦ୍ୱାରା କରାଯାଉଥିବା ଅପରାଧ ପାଇଁ ଚାବୁକ ମାରିବା ପ୍ରଥାର ଲୋପ କରିବା ପରେ ବର୍ତ୍ତମାନ ସେମାନଙ୍କ ପାଇଁ ମୃତ୍ୟୁଦଶ୍ଚକୁ ଲୋପ କରିଛି ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ସେଠାକାର ମାନବାଧିକାର କମିଶନ ସଭାପତି ଆୱାଦ ଆଲାୱାଦ ଏକ ରାଜକୀୟ ଡିକ୍ରୀର ଉଲ୍ଲେଖ କରି ବାଳ ଅପରାଧୀମାନଙ୍କ ପାଇଁ ମୃତ୍ୟୁଦଶ୍ଚକୁ ଲୋପ କରାଯାଇଥିବା ବିଷୟରେ ଜଣାଇଛନ୍ତି

ୟୁଏନ୍ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଡାଭିଡ ବିସ୍ଲେ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ କେବଳ ବିଶ୍ୱର ଧନୀ ଦେଶଗୁଡ଼ିକୁ କ୍ଷତି ପହଞ୍ଚାଉ ନାହିଁ ଏହାମଧ୍ୟ ବିକାଶମୁଖୀ ଓ ଗରିବ ଦେଶଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଉଛି ବିଶ୍ୱର ଗରିବ ଦେଶଗୁଡ଼ିକରେ ଲକ୍ଷଲକ୍ଷ ଲୋକ ଅନାହାରର ଶିକାର ହେଉଛନ୍ତି ଆମେରିକା ଦ୍ୱାରା ଜାତିସଂଘକୁ ପାର୍ଷି ପ୍ରଦାନ କମ୍ କରାଗଲେ ଆହୁରି ଅଧିକ ଲୋକ ଅନାହାରର ଶିକାର ହେବେ ବୋଲି ସେ କହିଛନ୍ତି